କୋଭିଡ ନାଇଷ୍ଟିନ୍ ସଂକ୍ରମଣ ସମୟରେ ସ୍ଥାନାନ୍ତରିତ ଶ୍ରମିକମାନଙ୍କ କଲ୍ୟାଣ ପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି

ପୂର୍ବରୁ ଏହା ଲୋକସଭାରେ ପାସ୍ ହୋଇସାରିଛି ଆର୍ୟୁବେଦ ଉପରେ ଶିକ୍ଷା ଓ ଗବେଷଣା ପାଇଁ ଏକ ପ୍ରତିଷାନ ସ୍ଥାପନ କରିବା ପାଇଁ ଏହି ବିଲ୍ରେ ବ୍ୟବସ୍ଥା ରହିଛି ତା'ଛଡା ଏହି ଅନୁଷ୍ଠାନକୁ ଏକ ଜାତୀୟସ୍ତରୀୟ ଅନୁଷ୍ଠାନର ମର୍ଯ୍ୟାଦା ଦିଆଯିବାକୁ ମଧ୍ୟ ବିଲ୍ରେ ବ୍ୟବସ୍ଥା ରହିଛି

ସେହି ଅନୁଷ୍ଠାନଗୁଡ଼ିକ ହେଲା ଆର୍ୟୁବେଦ ଶିକ୍ଷା ଓ ଗବେଷଣା ସ୍ନାତକୋତ୍ତର ଅନୁଷ୍ଠାନ ଶ୍ରୀ ଗୁଲାବକୁନ୍ବର୍ବା ଆର୍ୟବେଦ ମହାବିଦ୍ୟାଳୟ ଓ ଭାରତୀୟ ଆର୍ୟବେଦ ଔଷଧ ବିଜ୍ଞାନ ଅନୁଷାନ ସେହି ଅନୁଷାନ ଗୁଡ଼ିକ ଗୁଜୁରାଟ ଆର୍ୟୁବେଦ ବିଶ୍ୱବିଦ୍ୟାଳୟ ପରିସରରେ ରହିବାର ପ୍ରସ୍ତାବ ରହିଛି ବିତର୍କରେ ଅଂଶଗ୍ରହଣ କରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି ସରକାର ଆର୍ୟୁବେଦ ସମେତ ଦେଶର ପୁରାତନ ଚିକିହା ପଦ୍ଧତିର ବିକାଶ ପାଇଁ ସଂକଳ୍ପବଦ୍ଧ ସେ କହିଛନ୍ତି ଆୟୁଷ ମନ୍ତ୍ରଣାଳୟ ଏହାର ସମସ୍ତ କାତୀୟ ଅନୁଷ୍ଠାନକୁ ଡିମ୍ଡି ବିଶ୍ୱବିଦ୍ୟାଳୟର ମର୍ଯ୍ୟାଦା ପ୍ରଦାନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି କାମ୍ନଗର ଅନୁଷ୍ଠାନକୁ ଜାତୀୟ ଅନୁଷ୍ଠାନର ମର୍ଯ୍ୟାଦା ଦେବାପାଇଁ କାହିଁକି ମନୋନୀତ କରାଗଲା ବୋଲି ସଦସ୍ୟମାନେ ପ୍ରଶ୍ନ କରିବାରୁ ମନ୍ତ୍ରୀ କହିଛନ୍ତି ଜାମ୍ନଗରସ୍ଥିତ ଆର୍ୟ୍ରବେଦ ଅନୁଷ୍ଠାନ ଗୁଡ଼ିକ ସର୍ବପୁରାତନ ହୋଇଥିବାରୁ ଏଗୁଡ଼ିକୁ ଏଥିପାଇଁ ମନୋନୀତ କରାଯାଇଛି ପୂର୍ବରୁ ବିତର୍କରେ ଅଂଶଗ୍ରହଣ କରି ଟିଏମ୍ସି ସାଂସଦ ଡକ୍ଟର ଶାନ୍ତନୁ ସେନ୍ ବିଲ୍ ଉପରେ ପ୍ରଶ୍ନବାଚୀ ଉଠାଇଥିଲେ ଓ ଏହା ନୂଆ ଶିକ୍ଷାନୀତିର ବିରୁଦ୍ଧାଚରଣ କରୁଛି ବୋଲି କହିଥିଲେ ସମାଜବାଦୀ ପାର୍ଟିର ରାମଗୋପାଳ ଯାଦବ ହସ୍କିଟାଲ ଗୁଡ଼ିକରେ ପର୍ଯ୍ୟାପ୍ତ ଔଷଧପତ୍ର ଉପଲବ୍ଧ ହେବାପାଇଁ ରାଜ୍ୟଗୁଡ଼ିକୁ ଅଧିକ କେନ୍ଦ୍ରୀୟ ସହାୟତା ଦିଆଯିବାକୁ ଦାବି କରିଥିଲେ ଡିଏମ୍କେର ଏନ୍ ସନମୁଗମ କେଉଁ କାରଣଗୁଡ଼ିକୁ ନେଇ ସେହି ଅନୁଷ୍ଠାନଗୁଡ଼ିକୁ ଜାତୀୟସ୍ତରୀୟ ଅନୁଷ୍ଠାନର ମର୍ଯ୍ୟାଦା ପ୍ରଦାନ କରାଗଲା ବୋଲି ଜାଣିବାକୁ ଚାହିଁଥିଲେ ଏଆଇଏଡିଏମ୍କେର ଏମ୍ ଥମ୍ପି ଦୂରାଇ ତାମିଲନାଡ଼ର ସିଦ୍ଧ ଜାତୀୟ ପ୍ରତିଷ୍ଠାନକୁ ଜାତୀୟ ଅନୁଷାନର ମର୍ଯ୍ୟାଦା ପ୍ରଦାନ କରିବା ଲାଗି ଦାବି କରିଥିଲେ ସିପିଆଇଏମ୍ର କେକେରାଗେଶ କେରଳରେ ମଧ୍ୟ ଏକ ଜାତୀୟସ୍ତରୀୟ ଆର୍ୟୁବେଦ ଅନୁଷ୍ଠାନ ସ୍ଥାପନ ପାଇଁ ଦାବି କରିଥିଲେ ବିଲ୍କୁ ସମର୍ଥନ କରି ବିଜେଡିର ପ୍ରଶାନ୍ତ ନନ୍ଦ କହିଥିଲେ ଆର୍ୟୁବେଦରେ ଉତ୍ତମ ଶିକ୍ଷାଦାନ ପାଇଁ ବିଶ୍ୱର ବହୁ ଦେଶ ଚାହୁଁଛନ୍ତି ବିତର୍କରେ ଟିଆର୍ଏସ୍ର କେ କେଶବରାଓ ୱାଇଏସ୍ଆର୍ କଂଗ୍ରେସର ବିକୟ ସାଇ ରେଡ୍ଡି ଆର୍ଜେଡିର ମନୋକ ଝା ଓ ବିଏସ୍ପିର ବୀର୍ ସିଂ ମଧ୍ୟ ଅଂଶଗ୍ରହଣ କରିଥିଲେ

ସେ କହିଛନ୍ତି ଶ୍ରମିକ ମାନଙ୍କ ପ୍ରସଙ୍ଗ ଯୁଗ୍ମ ତାଲିକାରେ ସ୍ଥାନ ପାଇଥିବାରୁ ଏହି ପ୍ରସଙ୍ଗରେ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ମାନେ ନୀତି ପ୍ରଣୟନ କରିପାରିବେ ତା'ଛଡା କେନ୍ଦ୍ର ସରକାରଙ୍କର ଶ୍ରମ ଆଇନ୍ର ଅଧିକାଂଶ ନିୟମ ରାଜ୍ୟ ସରକାରମାନେ ଲାଗୁ କରିଛନ୍ତି ସ୍ଥାନାନ୍ତରିତ ଶ୍ରମିକ ଆଇନ୍ର ନିୟମ ଅନୁସାରେ ଏକ ରାଜ୍ୟ ସରକାରଙ୍କୁ ସ୍ଥାନାନ୍ତରିତ ଶ୍ରମିକମାନଙ୍କର ପଞ୍ଜିକରଣ କରିବାକୁ ହେବ ଓ ସେମାନଙ୍କ ସମ୍ଭନ୍ଧୀୟ ତଥ୍ୟ ଲିପିବଦ୍ଧ କରି ରଖିବାକୁ ହେବ କିନ୍ତୁ କୋଭିଡ ନାଇଷ୍ଟିନ୍ ସଂକ୍ରମଣ ଯୋଗୁଁ ଶ୍ରମ ଓ ନିଯୁକ୍ତି ମନ୍ତଶାଳୟ ସ୍ଥାନାନ୍ତରିତ ଶ୍ରମିକମାନଙ୍କ ସମ୍ଭନ୍ଧୀୟ ତଥ୍ୟଗୁଡ଼ିକୁ ସଂଗ୍ରହ କରି ରଖିଛନ୍ତି

ଏହି ଅର୍ଥ ଅଟ୍ଟାଳିକା ଓ ଅନ୍ୟାନ୍ୟ ନିର୍ମାାଣ ଶ୍ରମିକ ସେସ୍ ପାଣ୍ଡିରୁ ଦିଆଯାଇଛି

ଆସନ୍ତା ନଭେମ୍ବର ମାସ ପର୍ଯ୍ୟନ୍ତ ମାଗଣାରେ ଖାଦ୍ୟଶସ୍ୟ ଯୋଗାଣ କାରି ରହିବ କୋଭିଡ ନାଇଷ୍ଟିନ୍ ଯୋଗୁଁ କୌଣସି ଶ୍ରମିକ ଯେପରି ଭୋକିଲା ନରହିବେ ତାହା ନିଶ୍ଚିତ କରିବା ହେଉଛି ସରକାରଙ୍କର ଲକ୍ଷ୍ୟ

ସରକାର କୃଷି ମହ୍ୟପାଳନ ଓ ଖାଦ୍ୟପ୍ରକ୍ରିୟାକରଣ କ୍ଷେତ୍ର ପାଇଁ ପ୍ରଶାସନିକ ସଂସ୍କାର ଦକ୍ଷତା ବୃଦ୍ଧି ମୌଳିକ ଡ଼ାଞାର ବିକାଶଭଳି ପଦକ୍ଷେପମାନ ନେଇଛନ୍ତି ଶ୍ରୀ ଗଙ୍ଗୱାର କହିଛନ୍ତି ସରକାର ପିଏମ୍ ସ୍ୱନିଧି ଯୋଜନାର ମଧ୍ୟ ଶୁଭାରମ୍ଭ କରିଛନ୍ତି

ଏହି ଅଭିଯାନରେ ଗ୍ରାମାଞ୍ଚଳ ମୌଳିକ ଡ଼ାଞ୍ଚାର ବିକାଶ କରାଯିବ ଓ ଏହି କାର୍ଯ୍ୟପାଇଁ ସ୍ଥାନାନ୍ତରିତ ଶ୍ରମିକମାନଙ୍କୁ ମୁତୟନ କରାଯାଉଛି

ସେହିଭଳି ସଡ଼କ ଓ ରାଜପଥ ନିର୍ମାଣ ଲାଗି ଅନେକ ଯୋଜନା ଆରମ୍ଭ କରାଯାଇଛି

ନମ୍ରନା ପରୀକ୍ଷା ସଂକ୍ରମିତ ମାନଙ୍କର ଚିହ୍ନଟ ଓ ତୁରନ୍ତ ଚିକିତ୍ସା ଯୋଗୁଁ ଆରୋଗ୍ୟହାର ବୃଦ୍ଧି ପାଇବା ସହ ମୃତ୍ୟୁହାର ହ୍ରାସ ପାଉଛି

ଏଭଳି ସ୍ଥିତିରେ ଭାରତ ନମୂନା ପରୀକ୍ଷାରେ ଅଚିରେ ଆମେରିକାକୁ ଅତିକ୍ରମ କରିଯିବ

ମୋଦି ୟୋଶିହିଦେ ସୁଗା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୋଶିହିଦେ ସୁଗା ଜାପାନର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ ହୋଇଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଟ୍ୱିଟ୍ କରି ଶ୍ରୀ ମୋଦି କହିଛନ୍ତି ଶ୍ରୀ ସୁଗା ଭାରତ ସହ ଜାପାନର ଥିବା ଭାଗିଦାରୀ ସମ୍ପର୍କ ଓ ଆନ୍ତର୍ଜାତିକ ସହଯୋଗକୁ ଉଚ୍ଚ ଶିଖରକୁ ନେଇଯିବାରେ ତାଙ୍କ ସହ ମିଶି କାର୍ଯ୍ୟ କରିବାକୁ ସେ ଆଶାପ୍ରକାଶ କରୁଛନ୍ତି

ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରଣାଳୟର ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ ସଚିବ ରାଜକୁମାର ଓ ଆମେରିକା ପ୍ରତିରକ୍ଷା ଉପମନ୍ତ୍ରୀ ଏଲେନ୍ ଏମ୍ ଲଡ୍ ସହ ଅଧ୍ୟକ୍ଷତା କରିଥିଲେ